ବିକେପି ଶତ୍ରଘନ ସିହ୍ନାଙ୍କୁ ଟିକେଟ୍ ନ ଦେଇ ପାଟ୍ନା ସାହିବ୍ରୁ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରାଇଛି ଏଆଇୟୁଡିଏଫ୍ ଆସାମ୍ରେ ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ଚେନ୍ନାଇରେ ଉଦ୍ଘାଟନୀ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର୍ କିଙ୍ଗ୍ସ୍କୁ ଭେଟିବ

ବିକେପି କେଡିୟୁ ଓ ଏଲ୍କେପିଦ୍ୱାରା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି ବିଜେପିରୁ ବିହାର ଦାୟିତ୍ୱରେ ଥିବା ଜିତେନ୍ଦ୍ର ଯାଦବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପାଟ୍ନା ସାହିବ୍ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ନୱାଡ଼ା ପରିବର୍ଭେ ବେଗୁସରାଇରୁ ପ୍ରାର୍ଥୀ କରାଯାଇଛି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂଙ୍କୁ ପୂର୍ବ ଚମ୍ପାରନ୍ ଓ ରାମକୃପାଲ ଯାଦବଙ୍କୁ ପାଟଳୀପୁତ୍ରରୁ ପ୍ରାର୍ଥୀ କରାଯାଇଛି ଅଶ୍ୱିନୀ କୁମାର ଚୌବେ ବକ୍ୱର୍ରୁ ପ୍ରତିଦ୍ୱନ୍ଦ୍ୱିତା କର୍ଥିବାବେଳେ ଆର୍କେ ସିଂ ଆରା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଏଲ୍ଜେପି ମୁଖ୍ୟ ରାମବିଳାଶ ପାଶ୍ୱାନ୍ ଏଥର ହାକିପୁରରୁ ପ୍ରତିଦ୍ୱନ୍ଦିତା କରିବେ ନାହିଁ ସେହି ଆସନରୁ ତାଙ୍କର ଭାଇ ତଥା ଏଲ୍ଜେପି ରାଜ୍ୟଶାଖା ସଭାପତି ପଶୁପତି କୁମାର ପାରସ୍ ପ୍ରାର୍ଥୀ ରହିବେ ଜେଡିୟୁ କୌଶଳ ଯାଦବଙ୍କୁ ନୱାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଇଛି ଏଲ୍ଜେପି ଖଗଡ଼ିଆ ଆସନପାଇଁ ଏହାର ପ୍ରାର୍ଥୀଙ୍କର ନାମ ଘୋଷଣା କରି ନାହିଁ ବିକେପି ଡେହରୀ ବିଧାନସଭା ଆସନ ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ ଏହି ଆସନପାଇଁ ପ୍ରାର୍ଥୀଙ୍କ ନାମ ପରେ ଘୋଷଣା କରାଯିବ

ଧୁବ୍ରି ଆସନରୁ ଦଳର ସଭାପତି ତଥା ଉପସ୍ଥିତ ସାଂସଦ ବଦ୍ରୁଦିନ ଅକ୍ମଲ୍ ନିର୍ବାଚନ ଲଢ଼ିବେ ବାରପେଟା ଆସନରୁ ରଫିକୁଲ୍ ଇସ୍ଲାମ୍ ଏବଂ କରିମ୍ଗଞ୍ଜ ଆସନରୁ ରାଧେଶ୍ୟାମ୍ ବିଶ୍ୱାସଙ୍କୁ ନିର୍ବାଚନ ଲଢ଼ିବାପାଇଁ ଦଳ ଟିକେଟ୍ ଦେଇଛି

ଅବଶିଷ୍ଟ ଆସନପାଇଁ ପ୍ରାର୍ଥୀମାନଙ୍କର ନାମ ପରେ ଘୋଷଣା କରାଯିବ

ଗତରାତିରେ ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି

ବିକେପି ଜାତୀୟ ମ୍ରଖପାତ୍ର ସନ୍ଦୀପ୍ ପାତ୍ର ପ୍ରରୀ ନିର୍ବାଚନ ମଣ୍ଡଳୀରୁ ଲୋକସଭା ପାଇଁ ନିର୍ବାଚନ ଲଢ଼ୁଥିବାବେଳେ ବସନ୍ତ କୁମାର ପଣ୍ଡା କଳାହାଣ୍ଡିର୍ ନିର୍ବାଚନ ଲଢ଼ିବେ ଆନ୍ଧ୍ରପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକାରେ ଦିଲୀପ କୁମାର କିଲ୍ଲାରୁଙ୍କ ନାମ ରହିଛି ସେ ବିଜୟୱାଡ଼ା ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ମହାରାଷ୍ଟ୍ରରେ ପାର୍ଟି ଟିକେଟ୍ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ପୁଣେରୁ ଗିରୀଶ ବାପଟ୍ କଳ୍ଗାଓଁରୁ ସ୍କିତା ଉଦୟ ୱାଘ୍ ଅଛନ୍ତି

ପାର୍ଟି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି

କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଏହାର ସପ୍ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ପାର୍ଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରେଣୁକା ଚୌଧୁରୀଙ୍କୁ ତେଲଙ୍ଗାନାର ଖମାମ୍ରୁ ଛିଡ଼ା କରାଇଛି

ଏନ୍ସିପି ମଧ୍ୟ ମହାରାଷ୍ଟ୍ରର ମାଧା ଏବଂ ଓସ୍ମାନାବାଦ୍ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀମାନଙ୍କର ନାମ ପ୍ରକାଶ କରିଛି ଆଉ ଏକ ଘଟଣାକ୍ରମରେ ଜନତା ଦଳ ସେକୁଲାର୍ ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରୁ କୌଣସି ପ୍ରାର୍ଥୀଙ୍କୁ ଛିଡ଼ା ନ କରାଇବାକୁ ନିଷ୍ପଭି ନେଇଛି କେଡିଏସ୍ ଜାତୀୟ ସାଧାରଣ ସମ୍ପାଦକ ବିଜି କୋଲ୍ସେ ପାଟିଲ୍ କହିଛନ୍ତି ସେ କିମ୍ବା ତାଙ୍କ ପାର୍ଟିର କୌଣସି ପ୍ରାର୍ଥୀ ମହାରାଷ୍ଟ୍ରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ

ସାମ୍ମୁଖ୍ୟ ସମସ୍ତ ସମସ୍ତ ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି

ତେଲଙ୍ଗାନାରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଉତ୍ତମ କୁମାର ରେଡ଼ୁୀ ଓ ନିଜାମାବାଦ୍ରୁ ଟିଆର୍ଏସ୍ର ଉପସ୍ଥିତ ସାଂସଦ କେ କବିତାଙ୍କ ସମେତ ବହ ବଡ଼ ବଡ଼ ପ୍ରାର୍ଥୀ ଗତକାଲି ଲୋକସଭା ନିର୍ବାଚନପାଇଁ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି ଟିଆର୍ଏସ୍ ଓ କଂଗ୍ରେସର ବହୁ ଉପସ୍ଥିତ ସାଂସଦ ମନୋନୟନ ପତ୍ର ଦାଖଲ କରିଛନ୍ତି ବିକେପିର ପୂର୍ବତନ ରାଜ୍ୟଶାଖା ସଭାପତି କିଶନ୍ ରେଡ୍ଗୀ ସିକନ୍ଦରାବାଦ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ଲୋକପାଳ ଓଥ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜି କଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ୍ଙ୍କୁ ଲୋକପାଳ ଚେୟାର୍ମ୍ୟାନ୍ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଭବନରେ ଅନୃଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି

ପୂର୍ବତନ ମୁଖ୍ୟ ବିଚାରପତି ଦିଲୀପ ବି ଭୋଷ୍ଲେ ପ୍ରଦୀପ କ୍ରମାର ମହାନ୍ତି ଅଭିଳାଷା କ୍ରମାରୀ ଏବଂ ଛତିଶଗଡ଼ ହାଇକୋର୍ଟର ଉପସ୍ଥିତ ମୁଖ୍ୟ ବିଚାରପତି ଅଜୟ କୁମାର ତ୍ରିପାଠୀଙ୍କୁ ନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ଅଶନ୍ୟାୟିକ ସଦସ୍ୟମାନେ ହେଲେ ସଶସ୍ତ ସୀମାବଳର ପ୍ରଥମ ମହିଳା ମୁଖ୍ୟ ଅର୍ଚ୍ଚନା ରାମସୁନ୍ଦରମ୍ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟସଚିବ ଦିନେଶ କୁମାର ଜୈନ୍ ପୂର୍ବତନ ଆଇଆର୍ଏସ୍ ଅଧିକାରୀ ମହେନ୍ଦ୍ର ସିଂ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଇନ୍ଦ୍ରକିତ୍ ପ୍ରସାଦ ଗୌତମ କୋର୍ଟ ମାଲ୍ୟା ଦିଲ୍ଲୀର ଏକ ଅଦାଲତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବେଙ୍ଗାଲ୍ରୁସ୍ଥିତ ସମ୍ପଭିଗୁଡ଼ିକୁ ଫେରା ଲଙ୍ଘନ ମାମଲାରେ ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଦୀପକ୍ ସେରାଓ୍ୱତ୍ ଏ ସଂକ୍ରାନ୍ତରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ମାଧ୍ୟମରେ ବେଙ୍ଗାଲୁରୁ ପୁଲିସ୍ ନିର୍ଦ୍ଦେଶ ପାଳନ ପାଇଁ ଅଧିକ ସମୟ ଚାହିଁବାରୁ ଏକ ସାନି ନିର୍ଦ୍ଦେଶ ଜାରି କରିଛନ୍ତି

ବାରମ୍ଭାର ସମନ୍ ଜାରି ହେବା ସତ୍ତ୍ୱେ ମାଲ୍ୟା ହାକର ହେବାରେ ବିଫଳ ହେବାରୁ ତାଙ୍କୁ ପଳାତକ ଅପରାଧୀ ଘୋଷଣା କରାଯାଇଥିଲା

ପିଏମ୍ ଲୋହିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗତ୍ ସିଂ ସ୍ରଖଦେବ ଓ ରାଜଗ୍ରର୍ତ୍କ ଭଳି ବିପ୍ଲବୀ ନେତାମାନଙ୍କ ବଳିଦାନକୁ ଆଜି ସ୍କରଣ କରିଛନ୍ତି ସେ ମଧ୍ୟ ଡକ୍ଟର ରାମମନୋହର ଲୋହିଆଙ୍କ ଅବଦାନକୁ ସ୍କରଣ କରି ତାଙ୍କୁ ଜଣେ ଚିନ୍ତାନାୟକ ଅଭୃତ୍ପୂର୍ବ ବୁଦ୍ଧିଜୀବୀ ବିପ୍ଲବୀ ଓ ଦେଶପ୍ରେମୀଭାବେ ବର୍ଷନା କରିଛନ୍ତି ଆଜି ଡକ୍ଟର ରାମମନୋହର ଲୋହିଆଙ୍କ ଜୟନ୍ତୀ ପାଳିତ ହେଉଛି ଶ୍ରୀ ମୋଦି ତାଙ୍କର ବ୍ଲଗ୍ରେ କହିଛନ୍ତି ଡକୁର ଲୋହିଆ କଣେ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଗଣନେତା ଥିଲେ ସେ କହିଛନ୍ତି ଭାରତଛାଡ଼ ଆନ୍ଦୋଳନ ସମୟରେ ଦେଶର ପ୍ରମୁଖ ନେତାମାନଙ୍କୁ ଯେତେବେଳେ ଗିରଫ କରାଗଲା ସେତେବେଳେ ଯୁବନେତା ଡକ୍ଟର ଲୋହିଆ ଅବିଚଳିତ ରହି ଆତ୍କଗୋପନ କରିଥିଲେ ଓ ଏକ ରେଡିଓ ଷ୍ଟେସନ୍ ସ୍ଥାପନ କରି ସ୍ୱାଧୀନତା ସଂଗ୍ରାମକୁ ତେଜୀୟାନ୍ କରିଥିଲେ ଗୋଆ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଡକ୍ଟର ଲୋହିଆଙ୍କ ନାମ ସ୍ୱର୍ଷାକ୍ଷରରେ ଲିପିବଦ୍ଧ ହୋଇ ରହିଛି ସେ କହିଛନ୍ତି ଯେତେବେଳେ ଦଳିତ ଓ ଅବହେଳିତ ଲୋକମାନଙ୍କର ଦୁର୍ଦ୍ଦଶା ବୃଦ୍ଧି ପାଇଛି ସେତେବେଳେ ଡକ୍ଟର ଲୋହିଆ ସେଠାରେ ଛିଡ଼ାହୋଇଛନ୍ତି ଶ୍ରୀ ମୋଦି କହିଛନ୍ତି କୃଷିର ଆଧୁନିକୀକରଣ ଓ କୃଷକମାନଙ୍କୁ କ୍ଷମତାପନ୍ନ କରିବାପାଇଁ ଡକ୍ଟର ଲୋହିଆ କହିଯାଇଛନ୍ତି ଯାହା ଏନ୍ଡିଏ ସରକାର ପ୍ରଧାନମନ୍ତ୍ରୀ ସମ୍ମାନ କିଷାନ ନିଧି କୃଷି ସିଞ୍ଚାଇ ଯୋଜନା ଇ ନାମ୍ ମୂଭିକା ଉର୍ବରତା କାର୍ଡ଼ ଆଦି ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କରୁଛନ୍ତି ସେ କହିଛନ୍ତି କାତିପ୍ରଥା ଓ ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ ଭେଦଭାବ ଡକ୍ଟର ଲୋହିଆଙ୍କୁ ସବୁଠୁ ବେଶି ମର୍ମାହତ କରିଥିଲା